ତଥାପି ଅନେକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡ଼ିକରେ ସକ୍ରିୟ ସଂକ୍ରମଣଙ୍କ ସଂଖ୍ୟା ବୂଦ୍ଧି ପାଉଛି ଏହା ଫଳରେ ଆରୋଗ୍ୟ ହାର କ୍ରମାଗତ ହ୍ରାସ ପାଉଛି

ଟିକାକରଣ ଦେଶରେ ଚାଲିଥିବା ବିଶ୍ୱର ସବୁଠାରୁ ବୃହତ ଟିକାକରଣ କାର୍ଯ୍ୟକ୍ରମ ସୁରୁଖୁରୁରେ ଆଗେଇ ଚାଲିଛି

ଆସନ୍ତା ମାସ ପହିଲା ତାରିଖରୁ ତୃତୀୟ ପର୍ଯ୍ୟାୟ ବୃହତ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି

ଏଥିପାଇଁ ଆସନ୍ତାକାଲି ଠାରୁ କୋ ୱିନ୍ ଓ ଆରୋଗ୍ୟ ସେତୁ ଆପ୍ ଜରିଆରେ ପଞ୍ଜିକରଣ ଆରମ୍ଭ ହେବ ରେମ୍ଡେସିଭିର୍ ରେମ୍ଡେସିଭିର୍ ଇଞ୍ଜକସନ୍ ଲୋକମାନେ ସିଧାସଳଖ ଫାର୍ମାସ୍ୱିଟିକାଲ୍ କମ୍ପାନୀ ଗୁଡ଼ିକ ଠାରୁ କିଭଳି କିଣି ପାରୁଛନ୍ତି ସେ ବିଷୟରେ ବମ୍ବେ ହାଇକୋର୍ଟ ସ୍କଷ୍ଟିକରଣ ମାଗିଛନ୍ତି କୋର୍ଟ୍ କହିଛନ୍ତି ନିୟମ ଅନୁସାରେ ଫାର୍ମାସ୍ୱିଟିକାଲ୍ କମ୍ପାନୀ ଗୁଡ଼ିକୁ ସବୁ ରେନ୍ଡେସିଭିର୍ ଇଞ୍ଜକସନ୍ କେନ୍ଦ୍ର ସରକାରଙ୍କ ଦେବେ ଏବଂ କେନ୍ଦ୍ର ସରକାର ଏହାକୁ ରାଜ୍ୟ ସରକାରମାନଙ୍କୁ ବାଣ୍ଟିବେ ମହାରାଷ୍ଟ୍ରରେ କୋଭିଡ୍ ପରିସ୍ଥିତି ନିୟନ୍ତ୍ରଣ କରିବାରେ ଉପଯୁକ୍ତ ପଦକ୍ଷେପ ନିଆଯାଉନଥିବା କଥା ଅଭିଯୋଗ କରି ମୁମ୍ବାଇ ନଗରୀର ଜଣେ ଆଇନ୍ଜୀବୀଙ୍କ ପକ୍ଷରୁ ଆଗତ ଏକ ଜନସ୍ୱାର୍ଥ ମାମଲାର ଶ୍ରଣାଣି କରି ହାଇକୋର୍ଟ ଏହି ରାୟ ଦେଇଛନ୍ତି ଦେଶରେ ରେମ୍ଡେସିଭିର୍ ଇଞ୍ଜକସନ୍ ଓ ଅକ୍ନିଜେନ୍ କାହିଁକି ଅଭାବ ରହିଛି ସେ ବିଷୟରେ ସରକାରଙ୍କଠାରୁ ସ୍ୱଷ୍ଟିକରଣ ମଗାଯାଉ ବୋଲି ଆବେଦନକାରୀ ବମ୍ଘେ ହାଇକୋର୍ଟରେ ଅନୁରୋଧ କରିଥିଲେ

ରେଳବାଇ ମନ୍ତ୍ରଶାଳୟ କହିଛି ନାଗପୁର ଜିଲ୍ଲାରେ କୋଭିଡ୍ ବଗି ସ୍ଥାପନ ଲାଗି ନୂଆ ଦାବି ହୋଇଛି ଏବଂ ଏଥିପାଇଁ ନାଗପୁର ପୁଲିସ୍ କମିଶନର ନାଗପୁର ପୌର ନିଗମ ଓ ଡିଭିଜନାଲ୍ ରେଳବାଇ ମ୍ୟାନେଜରଙ୍କ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି

ଏହିଭଳି ଆଗକୁ ଦେଶର ବିଭିନ୍ନ ଭାଗକୁ ତରଳ ମେଡିକାଲ୍ ଅକ୍ସିଜେନ୍ ପଠାଯିବ ବୋଲି ରେଳବାଇ ମନ୍ତ୍ରଣାଳୟ ସୂଚନା ଦେଇଛି

ରେଳବାଇ କହିଛି ବର୍ତ୍ତମାନ ଆଉ ଗୋଟିଏ ଅକ୍କିଜେନ୍ ଏକ୍ସପ୍ରେସ୍ ଟ୍ରେନ୍ ଜବଲପୁର ଦେଇ ଭୋପାଳକୁ ପଠାଯାଉଛି

ଦୁଇଜଣ ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ ସମସେରଗଞ୍ଜ ଓ ଜାଙ୍ଗିପୁର ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣକୁ ସ୍ଥଗିତ ରଖାଯାଇଛି

ଟର୍କିର ରାଷ୍ଟ୍ରପତି ରିସେପ୍ ତାଇପି ଏରୋଡଗାନ୍ କହିଛନ୍ତି କରୋନା ସଂକ୍ରମଣ ବିରୁଦ୍ଧରେ କଡ଼ା ପଦକ୍ଷେପ ସ୍ୱରୂପ ଚଳିତ ସପ୍ତାହରୁ ଦେଶରେ ସମ୍ପୂର୍ଣ୍ଣ ଲକ୍ଡାଉନ୍ ଲାଗୁ କରାଯିବ

ସେ କହିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ନିର୍ଦ୍ଦେଶ ନ ମିଳିଲା ପର୍ଯ୍ୟନ୍ତ ସବୁ ବ୍ୟବସାୟ ପ୍ରତିଷ୍ଠାନ ଗୁଡ଼ିକ ବନ୍ଦ ରହିବ ରବିବାର ଛଡ଼ା ଅନ୍ୟ ଦିନମାନଙ୍କରେ ସୁପର ମାର୍କେଟ ଗୁଡ଼ିକ ଖୋଲା ରହିବ ଗୋଟିଏ ସହରରୁ ଅନ୍ୟ ସହରକୁ ଯିବା ପାଇଁ ଅନୁମତି ନେବାକୁ ପଡ଼ିବ ଏବଂ ବିଦ୍ୟାଳୟ ଗୁଡ଼ିକରେ ଅନ୍ଲାଇନ୍ ପାଠପଢ଼ା ହେବ

ଜଳ ଜୀବନ ମିଶନ୍ ଗୁଜରାଟ ଓ ମେଘାଳୟରେ ଜଳଜୀବନ ମିଶନ୍ ଅଧୀନରେ ଚଳିତ ଆର୍ଥିକ ବର୍ଷରେ ନଳ ଯୋଗେ ପାଣି ଯୋଗାଣ କାର୍ଯ୍ୟ କୋର୍ସୋରରେ କାର୍ଯ୍ୟକାରୀ କରିବାକୁ ଉଭୟ ରାଜ୍ୟ ସ୍ଥିର କରିଛନ୍ତି

ସେହିଭଳି ମେଘାଳୟରେ ଆସନ୍ତା ବର୍ଷ ଡିସେମ୍ବର ସୁଦ୍ଧା ସବୁ ଘରକୁ ଜଳ ଯୋଗାଇବା ଲକ୍ଷ୍ୟ ହାସଲ ହେବାର ଯୋଜନା କରାଯାଇଛି

ମେ ପହିଲା ତାରିଖ ଦିନ ପବିତ୍ର ପ୍ରକାଶ ପର୍ବ ଅବସରରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମରିନ୍ଦର ସିଂହ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ନିଜ ବାସଭବନରୁ ଲୋକମାନଙ୍କ ସହ ଅର୍ଦ୍ଦଶ ଅର୍ପଣ କରିବେ ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟି ପକ୍ଷରୁ ଗତ ବୁଧବାର ଦିନ ବଡ଼ଧରଣର ଉତ୍ସବ ପାଳନ ବାତିଲ କରିବା ଲାଗି ସ୍ଥିର କରାଯାଇଥିଲା

ଭାରତରେ କୋଭିଡ୍ ମହାମାରୀ ଯୋଗୁଁ ତୈଳ ଚାହିଦା ହ୍ରାସ ପାଇବା ଫଳରେ ବିଶ୍ୱ ସ୍ତରୀୟ ତୈଳ ଦର ମହଙ୍ଗା ହୋଇଛି ବୋଲି କୁହାଯାଉଛି